ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ରାମମନ୍ଦିର ନିର୍ମାଣ ସଂକ୍ରାନ୍ତରେ ଅଧ୍ୟାଦେଶ ଅଣାଯିବା ସମ୍ଭବ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଓ ପାକିସ୍ତାନ ନିଜ ନିଜର ପରମାଣୁ ପ୍ରତିଷ୍ଠାନଗୁଡ଼ିକର ତାଲିକା ପରସ୍କର ମଧ୍ୟରେ ଆଦାନପ୍ରଦାନ କରିଛନ୍ତି ସ୍ୱନାମଧନ୍ୟ ଚଳଚ୍ଚିତ୍ର ଅଭିନେତା କାଦର ଖାଁଙ୍କର କାନାଡାରେ ପରଲୋକ ଘଟିଛି

ପିଏମ୍ ଇକ୍ଟରଭ୍ୟୁ ସ୍ରପ୍ରିମକୋର୍ଟରେ ଅଯୋଧ୍ୟା ସଂକ୍ରାନ୍ତ ରାୟ ପ୍ରକାଶରେ କଂଗ୍ରେସ ବିଳୟ କରାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋଷାରୋପ କରିଛନ୍ତି ଏକ ସମ୍ଭାଦ ସଂସ୍ଥାକୃ ଦେଇଥିବା ସାକ୍ଷାତକାରରେ ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ଓକିଲମାନେ ସୁପ୍ରିମକୋର୍ଟରେ ଏଭଳି ପ୍ରତିବନ୍ଧକମାନ ସୃଷ୍ଟି କର୍ରଛନ୍ତି ଯେପରି ଅଯୋଧ୍ୟା ଉପରେ ଶୀଘ୍ର ରାୟ ପ୍ରକାଶ ପାଇପାରିବ ନାହିଁ ଅଯୋଧ୍ୟରେ ରାମମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ କାରି କରାଯିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ନ୍ୟାୟିକ ପ୍ରକ୍ରିୟା ସମ୍ପର୍ଶ୍ଣ ହେବା ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ସମ୍ଭବ ହେବ

ସେ କହିଛନ୍ତି' ସାମରିକ କାର୍ଯ୍ୟାନୁଷ୍ଠାନ ତାରିଖକୁ ଦୁଇଥର ବଦଳାଇବାକ୍ ପଡିଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧୀ ଦଳ ଏହା ଉପରେ ପ୍ରଶୁବାଚୀ ଉଠାଇବା ଅତ୍ୟନ୍ତ ଦୂର୍ଭାଗ୍ୟଜନକ ନିୟନ୍ତ୍ରଣ ରେଖା ସେପଟରେ ସାମରିକ କାର୍ଯ୍ୟାନୃଷ୍ଣାନ ଚାଲିଥିବାବେଳେ ସେ ଉଦ୍ବିଗ୍ର ରହ୍ନ୍ଦୁଲେ ଓ ସ୍ୱର୍ଯ୍ୟାସ୍ତ ପୂର୍ବରୁ ଫେରିଆସିବାକୁ ସେମାନଙ୍କୁ ପରାମର୍ଶ ଦେଉଥିଲେ ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି

ଏହା ଉପରେ ଲାଗୁ ହେଉଥିବା ଜିଏସଟି ହ୍ରାସ ପାଇଛି

ଆଜିଠାରୁ ଯେଉଁ ସବୁ ଜିନିଷ ଶସ୍ତା ହେବ ସେଗୁଡ଼ିକ ମଧ୍ୟରେ ସିନେମା ଟିକେଟ ଟିଭି ଓ ମନିଟର ସ୍କ୍ରିନ୍ ପାୱାରବ୍ୟାଙ୍କ ଡିଜିଟାଲ କ୍ୟାମେରା ଓ ଭିଡିଓ କ୍ୟାମେରା ରେକର୍ଡ ଇତ୍ୟାଦି ଅନ୍ତର୍ଭୁକ୍ତ

ଫେସବୁକ୍ ପୋଷ୍ଟରେ ଶ୍ରୀ ଜେଟଲୀ କହିଛନ୍ତି ଆୟୁଷ୍କାନ ଭାରତ ଯୋଜନା ସ୍ୱାସ୍ଥ୍ୟକ୍ଷେତ୍ରରେ ବିପୁବ ଆଶିଦେଇଛି

ଶ୍ରୀ ଜେଟଲୀ କହିଛନ୍ତି ଯୋଜନା ବିଷୟରେ ଅଧିକ ଲୋକ ଜାଶିବା ପରେ ଆଉ କିଛି ବର୍ଷ ପରେ ବାର୍ଷିକ ଏକ କୋଟିରୁ ଅଧିକ ପରିବାର ଉପକୃତ ହେବେ ସେପ୍ଟେମ୍ୟର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଥିଲେ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍କ୍ ଏହି ବଣ୍ଣ୍ ବିକ୍ରିପାଇଁ କ୍ଷମତା ଦିଆଯାଇଛି

ରାଜନୈତିକ ଦଳଗୁଡ଼ିକୁ ପାଣ୍ଡି ପ୍ରଦାନରେ ସ୍ୱଚ୍ଛତା ଆଣିବାପାଇଁ ନଗଦ ଟଙ୍କା ଦାନ ଆକାରରେ ଦେବା ସ୍ଥାନରେ ଏହି ନିର୍ବାଚନ ବଣ୍ଣ୍ କିଣି ଯେକୌଣସି ବ୍ୟକ୍ତି ଦଳଗୁଡ଼ିକୁ ପାର୍ଷି ପ୍ରଦାନ କରିପାରିବେ

ସରକାର ଗତବର୍ଷ ଜାନୁୟାରୀ ମାସରେ ନିର୍ବାଚନ ବଣ୍ଡ୍ ଯୋଜନା ଆରମ୍ଭ କରିଥିଲେ ଜଣେ ବ୍ୟକ୍ତି ଯିଏ ଭାରତର ନାଗରିକ ହୋଇଥିବେ ସେ ନିର୍ବାଚନ ବଣ୍ଡ କିଶିପାରିବେ ଏକ କମ୍ପାନୀ ଭାରତରେ ସ୍ଥାପିତ ହୋଇଥିଲେ ସେହି କମ୍ପାନୀ ନିର୍ବାଚନ ବଣ୍ଡ୍ କିଣିପାରିବେ

ଇଣ୍ଡିଆ ପାକ୍ ଭାରତ ଓ ପାକିସ୍ତାନ ସେମାନଙ୍କ ମଧ୍ୟରେ ପରସ୍କରର ପରମାଣୁ ପ୍ରତିଷ୍ଠାନଗ୍ରଡିକର ତାଲିକାର ଆଦାନପ୍ରଦାନ କରିଛନ୍ତି ନିଜ ନିଜର ପରମାଣ୍ର ପ୍ରତିଷ୍ଠାନଗୁଡ଼ିକୁ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ସ୍ୱାକ୍ଷରିତ ରାଜିନାମା ଅନୁସାରେ ଏହି ତାଲିକା ଆଦାନପ୍ରଦାନ ହେଉଛି ଏକ ବିବୃତ୍ତିରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଏକ ସମୟରେ ନୂଆଦିଲ୍ଲୀ ଓ ଇସ୍ଲାମାବାଦ୍ରେ କ୍ରଟନୈତିକ ଚ୍ୟାନେଲ ମାଧ୍ୟମରେ ତାଲିକାର ଆଦାନପ୍ରଦାନ ହୋଇଛି

ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍କଚନା ଦେଇ କେନ୍ଦ୍ରମନ୍ତ୍ରୀ ତଥା ପାର୍ଟି ନେତା ସ୍କୁତି ଇରାନୀ କହିଛନ୍ତି ଶ୍ରୀ ଶାହାଙ୍କ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଓ ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନ ଥିବାର ଦର୍ଶାଇଛନ୍ତି ସେ କହିଛନ୍ତି ଏଥିରୁ କଂଗ୍ରେସ ପାର୍ଟି ଶ୍ରୀ ଶାହାଙ୍କ ବିର୍ଦ୍ଧରେ ଷଡଯନ୍ତ ରଚି ଥିବାର ସ୍ୱଷ୍ଟ ପ୍ରମାଣିତ ହୋଇଛି

ରାଷ୍ଟ୍ରପତି କହିଛନ୍ତି କାଦର ଖାଁ ଜଣେ ବହୁମୁଖୀ ପ୍ରତିଭା ଥିଲେ ଓ ବିଭିନ୍ନ ସ୍ୱାଦର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ପ୍ରଧାନମନ୍ତ୍ରୀ ତାଙ୍କ ବାର୍ଭାରେ କହିଛନ୍ତି ସ୍ୱର୍ଗତ କାଦର ଖାଁ ତାଙ୍କର ଅଭିନୟ ଦକ୍ଷତା କରିଆରେ ଚଳଚ୍ଚିତ୍ର ପ୍ରେମୀମାନଙ୍କର ଭରପୁର ମନୋରଞ୍ଜନ କରିଥିଲେ

ପୂର୍ବ ନଙ୍ଗରହର ପ୍ରଦେଶରେ ଏହି ଆକ୍ରମଣ କରାଯାଇଥିଲା ପ୍ରାଦେଶିକ ପରିଷଦ ସଦସ୍ୟ ଆଜମଲ ଓମାର କହିଛନ୍ତି ସ୍ୱତନ୍ତ ସୈନ୍ୟମାନେ ହେଲିକପୁର ଗନ୍ ସିପ୍ ସହାୟତାରେ ଗତକାଲି ଅଚିନ୍ ଜିଲ୍ଲାର ଇସ୍ଲାମିକ୍ ଷ୍ଟେଟ୍ ଆଡ୍ରା ଉପରେ ଆକ୍ରମଣ କରିଥିଲେ ଆକ୍ରମଣରେ ଦ୍ରଇଜଣ ସ୍ଥାନୀୟ ଇସ୍ଲାମିକ୍ ଷ୍ଟେଟ୍ ନେତା ମଧ୍ୟ ପ୍ରାଣ ହରାଇଛନ୍ତି ତେବେ ସେମାନଙ୍କର ଗଣମାଧ୍ୟମ ସଂସ୍ଥା ଆମାକ୍ ନ୍ୟଜ୍ ଏଜେନ୍ନି କହିଛି' ଇସ୍ଲାମିକ ଷ୍ଟେଟ୍ ଆଫଗାନିସ୍ଥାନ ଓ ଆମେରିକାର ମିଳିତ ବାହିନୀକୁ ଘଉଡାଇ ଦେଇଛି ଏହି ଘଟଣା ଏକ ଦୁର୍ଗମ ଅଞ୍ଚଳରେ ଘଟିଥିବାରୁ ଘଟଣାର ସତ୍ୟାସତ୍ୟକୁ ନିଣ୍ଚିତ କରିବା ସମ୍ଭବ ହେଉନାହିଁ

ଓପେକ୍ରୁ ଓହରିଯିବାପାଇଁ କତର୍ ଆନୁଷ୍ଠାନିକ ବିଜ୍ଞପ୍ତି ପଠାଇଥିଲା ଏହା ନିକର ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବାପାଇଁ ଏଭଳି ନିଷ୍ପଭି ନେଉଥିବାର ଜଣାଇଛି ବହୁ ଆରବ ଦେଶ ଓ ପାରସ୍ୟ ଉପସାଗରୀୟ ଅଞ୍ଚଳର ପଡ଼ୋଶୀ ଦେଶମାନଙ୍କ ପକ୍ଷରୁ କତର୍ ଉପରେ କୂଟନୈତିକ ଓ ଅର୍ଥନୈତିକ କଟକଣା ଲାଗୁ ହୋଇଥିବା ଭଳି ଏକ ସମୟରେ ସେ ଏଭଳି ନିଷ୍ପଭି ନେଇଛି କତର୍ ସନ୍ତାସବାଦକୁ ସମର୍ଥନ କରୁଛି ଓ ସେହି ଦେଶଗୁଡ଼ିକର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛି ବୋଲି ସେମାନେ ଦୋଷାରୋପ କରୁଛନ୍ତି